ପେଥାଇପାଇଁ ଟ୍ରେନ୍ ଚଳାଚଳ ଉପରେ କଟକଶା ଦୁଇଦିନିଆ ଗୁଜୁରାଟ୍ ଗସ୍ତରେ ଗଲେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ

ଏହି ଅର୍ଥ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଖି ଏନ୍ଡିଆର୍ଏଫ୍ରୁ ପ୍ରଦାନ କରାଯିବା ନେଇ କୁହାଯାଇଛି

ଆଳିର ବୈଠକରେ କେନ୍ଦ୍ ଅର୍ଥମନ୍ତୀ ଅରୁଶ ଜେଟ୍ଲୀ କେନ୍ଦ କୃଷିମନ୍ତୀ ରାଧାମୋହନ ସିଂ ସ୍ୱରାଷ୍ଟ ସଚିବ ରାଜୀବ ଗୌବା ଏବଂ ଅନ୍ୟାନ୍ୟ ବରିଷ ଅଧିକାରୀମାନେ ଉପସ୍ତିତ ଥିଲେ

ଭୁବନେଶ୍ୱର ବେଙ୍ଙାଲୁରୁ ପ୍ରଶାନ୍ତି ଏକୁପ୍ରେସ୍ ବିଶାଖାପାଟଶାରେ ରହିବ

ଅପରପକ୍ଷରେ ଓଡ଼ିଶା ଗସ୍ତରେ ଆସିଛନ୍ତି ଗୁଜୁରାଟ୍ ମୁଖ୍ୟମନ୍ତୀ ବିଜୟ ରୁପାଶୀ

ରାହୁଲ ଗାନ୍ଧି ମିଛ କହିଥିବାର୍ ଦେଶବାସୀ ଓ ସେନା ନିକଟରେ କ୍ଷମା ମାଗନ୍ତୁ ବୋଲି ଶ୍ରୀ ର୍ପାଶୀ ଗଣମାଧ୍ଧମକୁ କହିଛନ୍ତି

ସେହିପରି ଝାରସୁଗୁଡ଼ାରେ ମଧ ଏହି ବନ୍ଦ୍ ପାଳନ ହୋଇଯାଇଛି ଫଳରେ ଦୋକାନ ବକାର ସହ ବସ୍ ଚଳାଚଳ ବନ୍ ରହିଥିଲା ରେଲ୍ ଷ୍ଟେସନ୍ ଛକ ନିକଟରେ ଆନ୍ଦୋଳନକାରୀମାନେ ଆନ୍ଦୋଳନ ଚଳାଇଥିଲେ

ସକାଳୁ ସକାଳୁ ଭବାନୀପାଟଶା ଘୋଡ଼ଘାଟ ଛକଠାରେ କୋଶଳ ସମନ୍ତୟ ସମିତି ପକ୍ଷରୁ ଟାୟାର ଜାଳି ପିକେଟିଂ କରିବା ସମୟରେ କଳାହାଣ୍ଡି ଏସ୍ପି ବତ୍ନ ଲା ଗଙ୍ଗାଧର ପହଞ୍ ନିଆଁକୁ ଲିଭାଇବା ସହିତ ଆଦୋଳନକାରୀମାନଙ୍ଙୁ ଗିରଫ କରିଥିଲେ ପରେ ଯାତାୟତ ସ୍ୱାଭାବିକ ହୋଇଥିଲା

କିନ୍ତୁ ଟଙ୍ଙା ପାଇବା ପରେ ବନ୍ଧୁ ଜଶଙ୍କ ଧରା ଦେଇ ନ ଥିଲେ

ତାରସିଂ ରେଞ୍ର ବାରଦଶ୍ତା ଗ୍ରାମ ନିକଟରେ ଏହି ଘଟଶା ଘଟିଛି

ବ୍ୟବଛେଦ ପରେ ତାହା ଜଶାପଡ଼ିବ ବୋଲି ବନବିଭାଗ ଅଧିକାରୀମାନେ ସୂଚାଇଛନ୍ତି ଦୁଇ ଦିନରେ ଗଞ୍ଞାମ କିଲ୍ଲାରେ ଦୁଇଟି ଦନ୍ତାହାତୀର ମୃତ୍ୟୁ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି